କିସ୍ତାରାମରୁ ପାଲୋଡି ଯିବାବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ

ଆହତମାନଙ୍କ ରାଜ୍ୟ ରାଜଧାନୀ ରାୟପ୍ରରକ୍ତ ପଠାଯାଇଛି

ପିଏମ୍ ଟିବି ସମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିଛନ୍ତି

ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ମିଶନରେ ସାମିଲ ହେବା ପାଇଁ ପତ୍ର ଲେଖିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କେପି ନଡ୍ରା କହିଛନ୍ତି ବିଶ୍ୱରୁ ଯକ୍ଷ୍ମାରୋଗର ମୂଳୋପାଟନପାଇଁ ଭାରତ ଉସର୍ଗୀକୃତ ଭାବେ କାର୍ଯ୍ୟ କରୁଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଆଧାନୋସ୍ ଘେବ୍ରେସସ୍ କହିଛନ୍ତି ଯକ୍ଷ୍ମାରୋଗ ବିରୋଧରେ ଜାରି ଥିବା ସଂଗ୍ରାମରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତ ସମେତ ଅନ୍ୟ ଦେଶଙ୍କ ପଛରେ ରହିଛି ଯକ୍ଷାମୁକ୍ତ ଭାରତ ଅଭିଯାନକୁ ଏକ ମିଶନ୍ ସଦୂଶ କାର୍ଯ୍ୟକାରୀ କରିବାପାଇଁ ଏକ ଜାତୀୟ ନୀତି ଏନ୍ଏସ୍ପି ପ୍ରସ୍ତୁତ କରାଯାଉଛି ପାର୍ଲ ଆଡ୍ଜଣ୍ଣଡ଼୍ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଗହଣା ବ୍ୟବସାୟୀ ନିରବ ମୋଦୀଙ୍କ ଗିରଫ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ହଟ୍ଟଗୋଳ ଯୋଗୁଁ ସପ୍ତମ ଦିନ ପାଇଁ ଆଜି ମଧ୍ୟ ସଂସଦର ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ଏନଡିଏର ସହଯୋଗୀ ତେଲୁଗୁଦେଶମ ପାର୍ଟି ଏବଂ ୱାଇଏସ୍ଆର୍ କଗ୍ରେସ ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଦାବି କରିଥିଲେ ବିରୋଧୀଦଳର ସଦସ୍ୟ ମାନଙ୍କର ହଟ୍ଟଗୋଳ ଓ ସରକାର ବିରୋଧୀ ସ୍କୋଗାନ ଯୋଗୁ ଲୋକସଭାକୁ ଦୁଇଥର ମୁଲତବୀ କରିବାକୁ ପଡିଥିଲା ତାମିଲନାଡୁର ଏଆଇଏଡିଏମ୍କେ ଓ ଡିଏମକେ ସଦସ୍ୟମାନେ କାବେରୀ ଜଳ ପରିଚାଳନା ବୋର୍ଡ ଗଠନ ନେଇ ଦାବି କରିଥିଲେ ଆଙ୍କି ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କରିଥିଲେ ପ୍ରଥମ ମୁଲତବୀ ପରେ ମଧ୍ୟାହୁରେ ଲୋକସଭାର ବୈଠକ ପୁଣି ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ସ୍କୋଗାନମାନ ଦେଇଥିଲେ ଯାହାଫଳରେ ବାଚସ୍କତି ସୁମିତ୍ରା ମହାଜନ ବାଧ୍ୟ ହୋଇ ଗୃହକୁ ଆକି ପାଇଁ ମୁଲତବୀ ରଖିଥିଲେ ରାଜ୍ୟସଭାରେ ଗୃହର ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ ସୂଚାରରୂପେ ଗୃହ ଚଳାଇବାକୁ ବାରମ୍ଭାର ଅନୁରୋଧ କରିବା ସତ୍ତ୍ୱେ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟଭାଗକୁ ଆସି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ

ସୁପ୍ରିମକୋର୍ଟ ଆଧାର ସୁପ୍ରିମକୋର୍ଟ ଆଧାର ସହିତ ମୋବାଇଲ ନମ୍ଭର ଏବଂ ବ୍ୟାଙ୍କ ଆକାଉଣ୍ଟକୁ ସଂଯୋଗ କରିବାର ଅବଧିକୁ ବୃଦ୍ଧି କରିଛନ୍ତି ସାୟିଧାନିକ ବେଞ୍ଚର ରାୟ ପ୍ରକାଶ ପର୍ଯ୍ୟନ୍ତ ଏହାର ସମୟ ସୀମାକୁ ବୃଦ୍ଧି କରାଯାଇଛି

ଆସନ୍ତାମାସ ପହିଲାର୍ ଏହା କାର୍ଯ୍ୟକାରୀ ହେବ

ଭାରତୀୟ ଷ୍ଟେଟବ୍ୟାଙ୍କର ରିଟେଲ ଓ ଡିଜିଟାଲ ବ୍ୟାଙ୍କିଙ୍ଗ ପରିଚାଳନା ନିର୍ଦ୍ଦେଶକ ପିକେ ଗୁପ୍ତା କହିଛନ୍ତି ଯେ ବ୍ୟାଙ୍କର ଗ୍ରାହକମାନଙ୍କଠାର୍ ମତାମତ ସଂଗ୍ରହ କରିବା ପରେ ସେମାନଙ୍କ ଭାବାବେଗକ୍ ଦୃଷ୍ଟିରେ ରଖି ଏହି ଜରିମାନା ହ୍ରାସ କରାଯାଇଛି

ପାକ୍ ଓ୍ୱମ୍ୟାନ ପଞ୍ଜାବର ଅମୃତସର ସେକୁରସ୍ଥିତ ଭାରତୀୟ ସୀମା ମଧ୍ୟକୁ ଅଜାଣତରେ ପଶିଆସିଥିବା ପାକିସ୍ତାନର ଜନୈକ ମହିଳାଙ୍କୁ ଭାରତର ସୀମାସୁରକ୍ଷାବଳ ପକ୍ଷରୁ ସଦିଚ୍ଛାସ୍ୱରୂପ ପାକିସ୍ତାନ ରେଞ୍ଜର୍ସକୁ ହସ୍ତାନ୍ତର କରାଯାଇଛି ସୀମା ସୁରକ୍ଷାବଳ ବିଏସଏଫର ଡିଆଇଜି ଆରଏସ କାଟାରିଆଙ୍କ ସୂଚନା ଅନୁଯାୟୀ ଭାରତୀୟ ସୀମା ମଧ୍ୟକୁ ଅଜାଣତରେ ପଶି ଆସିଥିବା ଏହି ପାକିସ୍ତାନୀ ମହିଳା ଜଣକ ହେଉଛନ୍ତି ନିମୁ ଏବଂ ସେ ପାକିସ୍ତାନର କିଲା ଦାଓ୍ୱର ସ୍ଥାନର ବୋଲି ଜଣାପଡିଛି

ସେ କହିଛନ୍ତି ଯେ ଚଳିତବର୍ଷ ଅକାଣତରେ ଭାରତୀୟ ସୀମାକୁ ପଶିଆସିଥିବାର ଏହା ହେଉଛି ନବମ ଘଟଣା

ଏହି ବିଧାୟକମାନେ ଗତକାଲି ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ବିଧାନସଭା ଅଧିବେଶନରେ ଅଂଶଗ୍ରହଣ ନ କରିବା ପାଇଁ ବାଚସ୍କତି ଏହି ଅଭିମୁଖ୍ୟ ଗ୍ରହଣ କରିଛନ୍ତି

ତେବେ ଆଜି ସକାଳୁ ଗୃହରକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍କତି ଏନେଇ ଦ୍ରୁଖପ୍ରକାଶ କରିବା ସହ କିଛି ବିଧାୟକଙ୍କ ଦ୍ୱାରା ହୋଇଥିବା ଏଭଳି ବ୍ୟବହାର ଗଣତନ୍ତ୍ରର ବିରୋଧୀ ବୋଲି କହିଥିଲେ

ତେବେ ସ୍ଥାନୀୟ ସାଧାରଣ ଏବଂ ଜିଲ୍ଲା ପ୍ରଶାସନର ସହାୟତାରେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ କାରି ରହିଛି

ଏସଡିଆରଏଫ ସହିତ କେତେକ ପୁଲିସ ଅଧିକାରୀମାନଙ୍କୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ଦୁର୍ଘଟଣା ଘଟାଇଥିବା ବସ୍ଟି ଅଲ୍ମୋରାରୁ ରାମନଗରକୁ ଯାତ୍ରା କରୁଥିଲା ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ କଶାପଡିନାହିଁ ଏହି ଘଟଣାର ମୁଖ୍ୟମନ୍ତ୍ରୀ ତ୍ରିଭାନନ୍ଦର ସିଂ ରାଓ୍ୱତ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗକୁ ଅନୁକମ୍ପାମ୍ଳକ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରେକ ହିନ୍ଦୀ ସେକ୍ରେଟାରିଏଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କହିଛନ୍ତି ଯେ ସାଧାରଣ ଐତିହ୍ୟ ବିଭିନ୍ନ ସଂସ୍କୃତି ମଧ୍ୟରେ ଶାନ୍ତି ଏବଂ ସମନ୍ୱୟ ରକ୍ଷା କରିବା ହେଉଛି ଭାରତ ଏବଂ ମରିସସ୍ ମଧ୍ୟରେ ମୌଳିକ ସାମଞ୍ଜସ୍ୟ ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ଥିବା ସଂପ୍ରତି ରଖିବା ଦ୍ୱାରା ସମଗ୍ର ବିଶ୍ୱକୁ ମଧ୍ୟ ଆମେ ଭାତୃତ୍ୱ ଭାବର ଏକ ଦୂଢ ବାର୍ତ୍ତା ଦେଇପାରିବା ସେ ପୁଣି କହିଛନ୍ତି ଯେ ଏକତା ମଧ୍ୟରେ ବିବିଧତା ହେଉଛି ଦୁଇଦେଶର ସାଂସ୍କୃତିକ ପରିଚୟ

ଭେଲର ତିରୁଚିରାପଲ୍ଲୀ କାରଖାନାରେ ଏହି ଜେନେରେଟରଗୁଡ଼ିକ ନିର୍ମାଣ କରାଯିବ

ଆକାଶବାଣୀ ଦିଲ୍ଲୀ ପକ୍ଷରୁ ଏହି ମ୍ୟାଚର ହିନ୍ଦୀ ଓ ଇଂରାଜୀରେ ଧାରା ବିବରଣୀ ପ୍ରସାରଣ କରାଯିବ